ଏହି ତୈଳର ବ୍ୟବହାର ଦ୍ୱାରା ଇଞ୍ଚିନର ଗତି ବଢ଼ିବ

ବିଭିନୁ ପର୍ଯ୍ୟାୟରେ ଏହା ସମଗ୍ ଦେଶରେ ଉପଲଛ ହେବ ବୋଲି ଶ୍ରୀ ପ୍ରଧାନ ସ୍ଚନା ଦେଇଛନ୍ତି

ଏହି ମହୋସବର ସିଧା ପ୍ରସାରଶ ପାଇଁ ମଧ୍ଧ ବ୍ୟବସ୍ରା ହୋଇଛି